ଭୋଟ୍ଦାତାମାନଙ୍କୁ ଆକୃଷ୍ଟ କରିବାପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜନ୍ମୁ ଅଞ୍ଚଳର କାଠୁଆ ଓ ଉତ୍ତର ପ୍ରଦେଶର ଆଲିଗଡ଼ ଓ ମୁରାଦାବାଦରେ ନିର୍ବାଚନୀ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ସନ୍ତାସବାଦ ଦୁର୍ନୀତି ଏବଂ ଦାରିଦ୍ର୍ୟ ମ୍ବଳପୋଛ କରିବାକୃ ବଦ୍ଧପରିକର ଥିଲାବେଳେ ବିରୋଧୀ ଦଳଗ୍ରଡ଼ିକ ତାଙ୍କୃ ହଟାଇବାକୁ ଚାହୁଁଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା ଗତକାଲି ଆସାମର ସିଲ୍ଚରରେ ରୋଡ୍ ଶୋ' କରିଛନ୍ତି ସେ କହିଛନ୍ତି କଂଗ୍ରେସ ଆସାମକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମର୍ଯ୍ୟାଦା ଦେଇଥିଲା କିନ୍ତୁ ବିଜେପି କ୍ଷମତାକୁ ଆସିବା ପରେ ଏହାକୁ ହଟାଇ ଦେଇଛି ବିଜେପି ଓ କଂଗ୍ରେସର ଟାଣୁଆ ନେତାମାନେ ଆଜି ଗୁଜରାଟ୍ର ବିଭିନ୍ନ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ସ୍ୱରାଷ୍ଟ୍ର ଅଞ୍ଚଳର ଗିର୍ ସୋମନାଥ କିଲ୍ଲାର କୋଡ଼ିନାର୍ଠାରେ ସେ ଏକ ରୋଡ୍ ସୋ'ରେ ଯୋଗଦେବା ସଙ୍ଗେ ସଙ୍ଗେ ବନଶ୍କଷ୍ଠା ଓ ଦୀସାଠାରେ ସାଧାରଣ ସଭା କରିବେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ମଧ୍ୟ ସ୍ୱରାଷ୍ଟ୍ର ଅଞ୍ଚଳରେ ଆଜି ନିର୍ବାଚନ ପ୍ରଚାର କରିବେ ଅପରାହ୍ରରେ ସେ ଭାବ୍ନଗରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଚୀ ରହିଛି ପ୍ରଧାନମନ୍ତ୍ରୀ ଏହି ସପ୍ତାହରେ ଗୁଜରାଟ୍ର ସାବରକଣ୍ଠା ସୁରେନ୍ଦ୍ର ନଗର ଓ ଆନନ୍ଦ୍ରାରେ ବୁଧବାର ଦିନ ଏବଂ ଆମ୍ରେଲିଠାରେ ଗୁରୁବାର ଦିନ ଉଦ୍ବୋଧନ ଦେବେ ଦ୍ୱିତୀୟ ପର୍ଯ୍ୟାୟରେ ତାମିଲ୍ନାଡ଼ୁର ଅଣଚାଳିଶଟି କର୍ଣ୍ଣାଟକର ଚଉଦଟି ମହାରାଷ୍ଟ୍ରର ଦଶଟି ଉତ୍ତର ପ୍ରଦେଶର ଆଠଟି ଆସାମ ବିହାର ଓ ଓଡ଼ିଶାର ପାଞ୍ଚଟି ଲେଖାଏଁ ଛତିଶଗଡ଼ ଓ ପଣ୍ଟିମବଙ୍ଗର ତିନୋଟି ଲେଖାଏଁ ଜନ୍ମୁ କାଶ୍ମୀରର ଦୁଇଟି ମଣିପୁର ତ୍ରିପୁରା ଓ ପୁଦୁଚେରୀରେ ଗୋଟିଏ ଲେଖାଏଁ ଆସନପାଇଁ ଭୋଟ୍ଗ୍ରହଣ ହେବ

ପ୍ରଥମ ପର୍ଯ୍ୟାୟରେ ଶତକଡ଼ା ଅଣସ୍ତରି ଦଶମିକ ଚାରିତିନି ଭାଗ ଭୋଟ୍ ପଡ଼ିଥିବାର ରେକର୍ଡ଼ କରାଯାଇଛି

ରାହୁଲ୍ କେରଳ କେରଳର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବାପାଇଁ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଆଜି ସନ୍ଧ୍ୟାରେ ତିରୁବନନ୍ତପୁରମ୍ରେ ଯାଇ ପହଞ୍ଚବେ କୋଲାମ୍ ପତନମ୍ଥିଟା ଆଲାପୁଝା ଓ ତିରିବନ୍ତପୁରମଠାରେ ଆସନ୍ତାକାଲି ସେ ଜନସମାବେଶଗୁଡ଼ିକରେ ଉଦ୍ବୋଧନ ଦେବେ ବୁଧବାର ଦିନ ଶ୍ରୀ ଗାନ୍ଧି କନୌର୍ ଯିବେ ଏବଂ ସେଠାରେ କସର୍ଗୋଡ୍ କୋଜିକୋଡେ ଓ କନୌର ଜିଲ୍ଲାର ୟୁଡିଏଫ୍ ନେତାମାନଙ୍କ ସହ ବୈଠକ କରିବେ ସେଠାରୁ ସେ ୱୟାନାଡ଼ ଯିବେ ଏବଂ ବିଭିନ୍ନ ନିର୍ବାଚନ ପ୍ରଚାର ସମ୍ପର୍କିତ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗଦେବେ ମହା ପୋଲିଙ୍ଗ୍ ମହାରାଷ୍ଟ୍ରର ନକ୍ୱଲ୍ ପ୍ରଭାବିତ ଗଡ଼ଚିରୋଲି ଚିମିଲ୍ ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାରୋଟି ଭୋଟ୍ଗ୍ରହଣ କେନ୍ଦ୍ରରେ ଆଜି ସାନି ଭୋଟ୍ ନିଆଯାଉଛି

ନକ୍କଲ ଆକ୍ରମଣର ବିପଦ ଦୂଷ୍ଟିରୁ ଭୋଟ୍ଗ୍ରହଣକାରୀ ଦଳ ସେହିସବୁ କେନ୍ଦ୍ରଗୁଡ଼ିକରେ ପହଞ୍ଚପାରି ନ ଥିବାରୁ ଆଜି ଭୋଟ୍ ନିଆଯାଉଛି

ଏହି ପର୍ବପର୍ବାଣିଗ୍ରଡ଼ିକ ଲୋକମାନଙ୍କପାଇଁ ସମୃଦ୍ଧି ଶାନ୍ତି ଓ ଆନନ୍ଦ ଆଣିଦେଉ ବୋଲି ସେ କାମନା କରିଛନ୍ତି ବଙ୍ଗାଳୀ ନୂଆବର୍ଷ କୋଏଲା ବୋଇଶାଖ୍ ଆସାମର ନୂଆବର୍ଷ ବୋହଗ୍ ବିହୁ ଓ ମାଲାୟାଲୀ ନୂଆବର୍ଷ ବିଷୁ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ସମାଜରେ ସୁଖଶାନ୍ତି ବିରାଜମାନ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି

ବେଲାଭାଘାଟ୍ ଜଙ୍ଗଲରେ ସିଆର୍ପିଏଫ୍ ଯବାନମାନେ ଆକି ସକାଳେ ଖାନତଲାସୀ ଚଳାଇଥିବାବେଳେ ଦୁଇପକ୍ଷ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା

ସେହି ଅଞ୍ଚଳରେ ଏପର୍ଯ୍ୟନ୍ତ ଖାନତଲାସୀ ଜାରି ରହିଛି ସିଜ୍ଫାୟାର ଭାଓଲେସନ୍ ଜନ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖାସ୍ଥିତ ଆଗୁଆ ଘାଟିଗୁଡ଼ିକ ଉପରକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ କରିବା ସହ ପୁନର୍ବାର ଅସ୍ତ୍ରବିରତ ଲଙ୍ଘନ କରିଛନ୍ତି ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁସାରେ ପାକିସ୍ତାନୀ ସୈନ୍ୟମାନେ ନୌସେରା ସେକୂରରେ ଅବସ୍ଥିତ ଭାରତୀୟ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆଜି ସକାଳୁ ଗୁଳିଗୋଳା ବର୍ଷର ଆରମ୍ଭ କରିଥିଲେ ଏହାପରେ ଭାରତ ପଟରୁ ପାଲଟା ଆକ୍ରମଣ କରାଯାଇଥିଲା ଓ ସର୍ବେଶେଷ ଖବର ମିଳିବାବେଳକୁ ଗୁଳି ବିନିମୟ କାରି ଥିଲା ଭାରତ ପଟର୍ ଧନଜୀବନ କ୍ଷୟକ୍ଷତି ସଂକ୍ରାନ୍ତରେ କୌଣସି ଖବର ଆମର ହସ୍ତଗତ ହୋଇ ନାହିଁ ଏନ୍ସିଡବ୍ଲ୍ୟୁ ସୁଷମା ଆଜମ୍ ଖାଁ ଉତ୍ତର ପ୍ରଦେଶର ରାମପୁରଠାରେ ବିକେପି ନେତ୍ରୀ ଜୟପ୍ରଦାଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଜାତୀୟ ମହିଳା କମିଶନ୍ ସମାଜବାଦୀ ପାର୍ଟି ନେତା ଆଜମ୍ ଖାଁଙ୍କୁ ନୋଟିସ୍ ପଠାଇଛନ୍ତି କମିଶନ୍ କହିଛନ୍ତି ଶ୍ରୀ ଖାଁଙ୍କ ମନ୍ତବ୍ୟ ଅପମାନଜନକ ଓ ଅନୈତିକ ଏବଂ ଏହା ମହିଳାମାନଙ୍କ ମାନସମ୍ମାନ ପ୍ରତି ଆଞ୍ଚ ଆଣୁଛି ବିଭିନ୍ନ ଖବରକୁ ଉଦ୍ଧାର କରି ମହିଳା କମିଶନ୍ କହିଛନ୍ତି କମିଶନ୍ ଏଭଳି ମନ୍ତବ୍ୟର ତୀବ୍ର ନିନ୍ଦା କରୁଛନ୍ତି ଏହି ମାମଲାରେ ସ୍ୱଷ୍ଟୀକରଣ ଦେବାକୁ କମିଶନ୍ ଆଜମ୍ ଖାଁଙ୍କୁ କହିଛନ୍ତି ଏସ୍ସି ରାହୁଲ୍ ଲେଖି ସୁପ୍ରିମ୍କୋର୍ଟ କହିଛନ୍ତି ରାଫେଲ୍ ରାୟ ସଂକ୍ରାନ୍ତରେ ରାହୁଲ୍ ଗାନ୍ଧି ଦେଇଥିବା ମନ୍ତବ୍ୟରେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ଭୁଲ୍ଭାବେ ଦର୍ଶାଯାଇଥିବାରୁ ଆସନ୍ତା ସୋମବାର ସୁଦ୍ଧା ସ୍ୱଷ୍ଟୀକରଣ ଦେବାପାଇଁ ରାହୁଲ୍ ଗାନ୍ଧିଙ୍କୁ କୁହାଯାଇଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ କହିଛନ୍ତି ରାଫେଲ୍ ରାୟରେ ଦର୍ଶାଯାଇ ନ ଥିବା କେତେକ ଉକ୍ତିକୁ ରାହୁଲ୍ ଗାନ୍ଧି ତାଙ୍କ ମନ୍ତବ୍ୟରେ କହିଥିବାରୁ ତାଙ୍କ ବିରୁଦ୍ଧରେ ବିଜେପି ସାଂସଦ ମୀନାକ୍ଷୀ ଲେଖି ଅଦାଲତ ଅବମାନନା ମୋକଦ୍ଦମା ରୁଜୁ କରିଛନ୍ତି ଏବଂ ଏହି ଆବେଦନ ଉପରେ ଶୁଣାଣି ପାଇଁ ଖଖପୀଠ ବିବେଚନା କରିବ

ଏସ୍ସି ମୋଦି ବାୟୋପିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ଚଳଚ୍ଚିତ୍ରକୁ ସମ୍ପର୍ଷର୍ଣର୍ପେ ଦେଖିବା ପରେ ଏହାକୁ ନିଷେଧ କରିବା ଉପରେ ନିଷ୍କଭି ନେବାକୁ ସୁପ୍ରିମ୍କୋର୍ଟ ନିର୍ବଚାନ କମିଶନ୍କୁ କହିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାର ଏକ ଖଣ୍ଡପୀଠ ମୁଦ୍ରିତ ଲଫାପାରେ ନିଷ୍ପଭିକୁ କୋର୍ଟରେ ଦାଖଲ କରିବାକୁ ନିର୍ବାଚନ କମିଶନ୍ଙ୍କୁ କହିଛନ୍ତି

ପ୍ରେକ୍ ଅର୍ଜନ ସିଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ଅର୍ଜନ ସିଂଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କୁ ସ୍କରଣ କରିଛନ୍ତି

ଜେଟ୍ ଏୟାର୍ୱେଜ୍ ଜେଟ୍ ଏୟାରଓ୍ୱେଜ୍ର ପାଇଲଟ୍ ଓ ଇଞ୍ଜିନିୟର୍ମାନଙ୍କ ପ୍ରସ୍ତାବିତ ଧର୍ମଘଟକୁ ସ୍ଥଗିତ ରଖାଯାଇଛି ଏହା ପୂର୍ବରୁ ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଓ ବିମାନ ଚଳାଚଳ ସଂସ୍ଥାର ପରିଚାଳନା ମଣ୍ଡଳୀ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା

ଋଣ ମଞ୍ଜୁରି ମିଳିସାରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଅର୍ଥ ଦିଆଯାଇ ନାହିଁ ଗତକାଲି ଏକ ହଜାରରୁ ଅଧିକା ପାଇଲଟ୍ ଓ ଇଞ୍ଜିନିୟର୍ ଗତ ମଧ୍ୟରାତ୍ରିରୁ କାର୍ଯ୍ୟରେ ଯୋଗ ନ ଦେବାକୁ ନିଷ୍ପଭି ନେଇଥିଲେ

ଖବରରୁ ଜଣାପଡ଼ିଛି କରାଚୀର ମଲିର୍ ଜେଲ୍ରୁ ମୁକ୍ତ ହୋଇଥିବା ଏହି ମସ୍ୟକୀବୀମାନଙ୍କୁ ଟ୍ରେନ୍ ଯୋଗେ ଲାହୋର୍ ନିଆଯାଇଛି ଆଜି ଓ୍ୱାଘା ସୀମାରେ ଭାରତୀୟ କର୍ତ୍ତ୍ୱପକ୍ଷଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯିବ ଆଇପିଏଲ୍ ଗତକାଲି ହାଇଦ୍ରାବାଦଠାରେ ଅନ୍ଦଷ୍ଟିତ ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ୍ ସନ୍ରାଇଜର୍ସ ହାଇଦ୍ରାବାଦକ୍ତ ଅଣଚାଳିଶ ରନ୍ରେ ହରାଇ ଦେଇଛି ଏହାଫଳରେ ଚେନ୍ନାଇ ସୁପର୍ କିଙ୍ଗ୍ସ୍ ତଳକୁ ପଏଷ୍ଟ୍ ତାଲିକାରେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଲା